ଆଧାରର ଡାଟାବେସ୍ ଚୋରି ସଂକ୍ରାନ୍ତ ଗୁଜବ ସଂପର୍ଶ୍ଣ ମିଥ୍ୟା ଏବଂ ଭିତ୍ତହୀନ ବୋଲି ସଂସ୍ଥା କହିଛି

ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଶକ୍ତି ନିରାପତ୍ତା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଗବେଷଣା ପାଇଁ ଏହି ପଦକ୍ଷେପ ଦ୍ୱାରା ଲକ୍ଷ୍ୟ ରଖାଯାଇଛି

ଆଧାର କର୍ତ୍ତୃପକ୍ଷ ଆହୁରି କହିଛନ୍ତି ମୋବାଇଲ୍ ଫୋନ୍ର କଷ୍କାକୁ ତାଲିକାରେ ଗଚ୍ଛିତ ଥିବା କୌଣସି ନୟର କେବେ ବି ସେହି ଫୋନ୍ର ଡାଟାକୁ ହାସଲ କରିପାରିବ ନାହିଁ ପ୍ରେଜ୍ କେରଳ କେରଳ ବିଧାନସଭାର ହୀରକ ଜୟନ୍ତୀ ଉସବର ଉଦ୍ଯାପନୀ ଉସବରେ ଆକି ତିରୁବନନ୍ତପୁରମ୍ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଣତନ୍ତ୍ର ଉହବକୁ ଉଦ୍ଘାଟନ କରିବେ ରାଜ୍ୟପାଳ ପିସଥାସିଭନ୍ ମୁଖ୍ୟମନ୍ତ୍ରୀ ପନିରାୟି ଭିଜୟନ୍ ବାଚସ୍କତି ପି ଶ୍ରୀରାମକ୍ରିଷ୍ଣନ ଏବଂ ବିରୋଧୀ ଦଳ ନେତା ରମେଶ ଚେନ୍ସିଥାଲା ଏହି ଉସବରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ କୋବିନ୍ଦ ଚେନ୍ନାଇଠାରେ କାବେରୀ ହସ୍କିଟାଲ୍ରେ ଚିକିିିିିତ ହେଉଥିବା ଡିଏମ୍କେ ମୁଖ୍ୟ କରୁଣାନିଧିଙ୍କୁ ସାକ୍ଷାତ କରିବା ପରେ ଗତକାଲି କେରଳରେ ପହଞ୍ଚ୍ଚନ୍ତି ରାଜ୍ୟସଭା ପ୍ରୋଗ୍ରାମ୍ ରାଜ୍ୟସଭାକୁ ନୂତନ ଭାବେ ନିର୍ବାଚିତ ଏବଂ ମନୋନୀତ ସଦସ୍ୟମାନଙ୍କ ପାଇଁ ରାଜ୍ୟସଭା ସଚିବାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ଅଭିମୁଖୀକରଣ କାର୍ଯ୍ୟକ୍ରମ ଗତକାଲି ନୂଆଦିଲ୍ଲୀରେ ଶେଷ ହୋଇଛି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ସଂସଦୀୟ ସୁବିଧା ଉପରେ ପର୍ଯ୍ୟବେସିତ ଥିଲା ଯାହା ଉପରେ ନୂତନ ସଦସ୍ୟମାନେ ଅଧିକ ଆଗ୍ରହ ଦେଖାଇଥିଲେ ଦ୍ୱିତୀୟ ଦିନ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ଥିଲେ ଏହି ଅଧିବେଶନରେ ଆଇନ ପ୍ରସ୍ତୁତି ସଂପର୍କରେ ସାଂସଦ ମଜିଦ୍ ମେମନ୍ କେତେକ ବାସ୍ତବ ତଥ୍ୟ ନୂଆ ସଦସ୍ୟଙ୍କୁ ଅବଗତ କରାଇଥିଲେ ସାଂସଦ ଭୂପିନ୍ଦର ଯାଦବ ଜନସ୍ୱାର୍ଥ ସମ୍ଭଳିତ ପ୍ରସ୍ତାବ ଉତ୍ଥାପନ କରିବାର ପ୍ରଶାଳୀ ଉପରେ ଆଲୋଚନା କରିଥିଲେ ପୂର୍ବତନ ମନୋନୀତ ସଦସ୍ୟ ଫାଲି ଏସ୍ ନରିମାନ୍ ନୂତନ ସଦସ୍ୟମାନେ କ'ଣ କରିବା ଓ ନ କରିବା ଉପରେ ଉଦ୍ବୋଧନ ଦେଇଥିଲେ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ୍ ଦେଶ ଦୀପକ ବର୍ମା ଉଦ୍ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ ଦିଲ୍ଲୀ ଆସେମ୍ଲି ଦିଲ୍ଲୀ ବିଧାନସଭାର ଏକ ପାଞ୍ଚଦିନିଆ ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏହି ଅଧିବେଶନ କାଳରେ ଜାତୀୟ ରାଜଧାନୀରେ ଜଳ ଜମିବା ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ଆମ୍ ଆଦ୍ମୀ ପାର୍ଟି ସରକାରକୁ ଘେରିବାର ଆଶା କରାଯାଉଛି ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତା ସଂଘର୍ଷକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଉଭୟ ବିଜେପି ଓ ଆପ୍ ବିଧାୟକମାନେ ମୁହାଁମୁହିଁ ହେବା ଅନୁମାନ କରାଯାଉଛି ଦିଲ୍ଲୀ ମେଟ୍ରୋ ଲାଜପତ ନଗରରୁ ଦୁର୍ଗାବାଇ ଦେଶମୁଖ ଦକ୍ଷିଣ କ୍ୟାମ୍ପସ୍କୁ ସଂଯୋଗ କରୁଥିବା ଦିଲ୍ଲୀ ମେଟ୍ରୋ ପିଙ୍କ୍ ଲାଇନ୍କୁ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଶୁଭାରମ୍ଭ କରିବେ

ସେଗୁଡ଼ିକ ହେଲା ସାର ବିଶ୍ୱସେରିଆ ମୋତି ବାଗ ଭିକାଜି କାମା ପ୍ଲେସ୍ ସରୋଜିନିନଗର ଆଇଏନ୍ଏ ସାଉଥ୍ ଏକ୍ସଟେନ୍ସନ୍ ଏବଂ ଲାଜପତନଗର ଏହି ଷ୍ଟେସନ୍ ମଧ୍ୟରେ ଆଇଏନ୍ଏ ସରୋଜିନିନଗର ସାଉଥ୍ ଏକ୍୍ ଟେନ୍ସନ୍ ଓ ଲାଜପତନଗର ବ୍ୟସ୍ତ ବହୁଳ ମାର୍କେଟ୍ ଭାବେ ପରିଚିତ ଏବଂ ମେଟ୍ରୋ ସଂଯୋଗ ଦ୍ୱାରା ଏଠାରେ ଅଧିକ ଗହଳି ଅନୁଭୂତ ହେବ

ରାଜ୍ୟ ସରକାର ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଏକ ଆବେଦନ ଦାଖଲ କରି କହିଛନ୍ତି ଜାନ୍ଧୁ କାଶ୍ମୀରରେ ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ଦୃଷ୍ଟିରୁ ଏହି ଶୁଣାଶିକୁ ମୁଲତବୀ ରଖିବା ପାଇଁ ଗୁହାରି କରାଯାଇଛି

ଏହି ସ୍ପେଚ୍ଛାସେବୀ ସଂସ୍ଥାର ଜାନ୍ମୁ କାଶ୍ମୀର ଚାପ୍ଟରର ଆବାହକ ଗଣମାଧ୍ୟମକ୍ କହିଛନ୍ତି ସାୟିଧାନିକ ବେଞ୍ଚ୍ ଦ୍ୱାରା ଏହି ମାମଲାର ଶୁଣାଣି ପାଇଁ କୋର୍ଟରେ ଗୁହାରି କରାଯିବ

ଫଡ୍ନାବିସ୍ ମାରାଥନ କୋଟା ମହାରାଷ୍ଟ ମ୍ରଖ୍ୟମନ୍ତ୍ରୀ ଦେବେନ୍ ଫଡ୍ନାବିସ୍ କହିଛନ୍ତି ରାଜ୍ୟରେ ମରାଠା ସଂପ୍ରଦାୟକୁ ଆରକ୍ଷଣ ପ୍ରଦାନ ନେଇ ଥିବା ସମସ୍ତ ସାୟିଧାନିକ ଦାୟିତ୍ୱବୋଧକୁ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସଂପର୍ଣ୍ଣ କରାଯିବ

ଜନସାଧାରଣଙ୍କୁ ହିଂସା ପରିହାର କରି ଶାନ୍ତ ରହିବା ପାଇଁ ଅନୁରୋଧ କରିବା ସହ ସେ କହିଛନ୍ତି ଏହିଭଳି ଗଣ୍ଡଗୋଳ ମହାରାଷ୍ଟ୍ର ଆଡ଼କୁ ଆକର୍ଷିତ ହୋଇଥିବା ବିପୁଳ ପୁଞ୍ଜିନିବେଶକୁ ପ୍ରଭାବିତ କରିବ

ଆଭ୍ୟନ୍ତରୀଣ ଏବଂ ନ୍ୟାୟମନ୍ତ୍ରୀ ନେଷ୍ଟୋର ରେଭେରଲ୍ ରାଷ୍ଟ୍ରୀୟ ଟେଲିଭିଜନ ଜରିଆରେ ଏହା ଘୋଷଣା କରି କହିଛନ୍ତି ଯେ ଅଭିଯୁକ୍ତମାନେ ରାଜଧାନୀ କାରାକସ୍ରେ ସେନାବାହିନୀର ପ୍ୟାରେଡ୍ ସମୟରେ ଦୁଇଟି ଡ୍ରୋନ୍ରେ ବିଷ୍କୋରକ ଭର୍ତ୍ତି କରି ଏହି ଉଦ୍ୟମ କରିଥିଲେ ଶ୍ରୀ ମାଦୁର୍ ଜାତୀୟ ଗାର୍ଡର ବାର୍ଷିକ ଉହବରେ ଉଦ୍ବୋଧନ ଦେବା ସମୟରେ ଏହି ଘଟଣା ଘଟିଥିଲା

ଜାତୀୟ ବିପର୍ଯ୍ୟୟ ସଂସ୍ଥା କହିଛି ହଜାର ହଜାର କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି ଲୋୟକର ମୁଖ୍ୟ ସହର ମାତାରାମରେ ଅଧିକ କ୍ଷୟକ୍ଷତି ଘଟିଛି

ସରକାରୀ ଭାବେ ସ୍ତନାମୀ ସତର୍କତା କାରୀ କରାଯାଇଥିଲା ତେବେ ପରେ ଏହାକୁ ବାତିଲ କରାଯାଇଛି କିନ୍ତୁ ସମୁଦ୍ର ପାଣି ଦୁଇଟି ଗାଁକୁ ମାଡ଼ିଯାଇଚି ୱିମେନ୍ସ ହକି ନେଦରଲ୍ୟାଣ୍ଡ୍ ରେକର୍ଡ ଅଷ୍ଟମଥର ପାଇଁ ମହିଳା ବିଶ୍ୱକପ୍ ହକି ଚମ୍ପିୟନ୍ ହୋଇଛି

ଗଲ୍ଫ ଟାଇଟଲ୍ ଭାରତର ଅଗ୍ରଣୀ ଗଲ୍ଫ ଖେଳାଳି ଗଗନଜିତ୍ ଭୁଲ୍ଲାର ତାଙ୍କର ପ୍ରଥମ ୟୁରୋପିୟନ୍ ଟୁର୍ ଟାଇଟଲ୍ ହାସଲ କରିଛନ୍ତି ଗତକାଲି ନାଟାଡୋଲାର ଫିଜି ଇଣ୍ଟରନ୍ୟାସନାଲ୍ଠାରେ ଅନୁଷ୍ଠିତ ମ୍ୟାଚ୍ର ଫାଇନାଲ୍ ରାଉଣ୍ଡ୍ରେ ଭୁଲ୍ଲାର ଉନ୍ନତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ଆନ୍ଥୋନି କ୍ୱାୟେଲ୍ଙ୍କୁ ପଛରେ ପକାଇ ଦେବା ସହ ନବମ ଏସୀୟ ଟୁର୍ ଟାଇଟଲ୍ ଏବଂ ସର୍ବମୋଟ୍ ଦଶମ ଟାଇଟଲ୍ ହାସଲ କରିଥିଲେ